ତେବେ ପରୀକ୍ଷା ଚାଲୁ ରହିବ ମୁଖ୍ୟମନ୍ତୀ କହିଛନ୍ତି ସ୍ୱାସ୍ସ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏହାର ନିର୍ଦେଶାଳୟ ଏବଂ ଜିଲ୍ଲାପାଳମାନଙ୍କୁ ଏ ନେଇ ଆବଶ୍ୟକ ହେଉଥିବା ଜରୁରୀ କାଳୀନ ଔଷଧ ଓ ଅନ୍ୟ ଉପକରଣ କିଶିବାକୁ ଅଧିକୃତ କରାଯାଇଛି

ଏହା ସହ ସମସ୍ତ ସିନେମାହଲ୍ ସୁଇମିଂ ପୁଲ୍ ଜିମ୍ ଆଦିକୁ ବନ୍ଦ ରଖିବାକୁ ନିଷ୍ବଭି ନିଆଯାଇଛି ସେହିଭଳି କର୍ମଶାଳା ସମ୍ମିଳନୀ ଶୋଭାଯାତ୍ରା ଆଦି ନ କରିବାକୁ ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି

ସେହିଭଳି ବାହାରେ ଛେପ ନପକାଇବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତୀ ଅପିଲ କରିଛନ୍ତି

ଆରକ୍ଷୀ ଅଧିକ୍ଷକ ରିଷିକେଶ ଡିଖ୍ଲାରୀଙ୍କ ନେତିତ୍ୱରେ ଜେସିବି ମେସିନ ସହ ବିଭିନ୍ନ ଡିଭିଏଫ୍ ଏସ୍ଓଜି ବାହିନୀର ଯବାନଙ୍କ କଡ଼ା ପ୍ରହରା ମଧ୍ଧରେ ଏହି କ୍ୟାମ୍ପ ପ୍ରତିଷା କରାଯାଇଛି